ଚଳିତ ବର୍ଷ ଅକ୍ଟୋବର ପହିଲାରୁ ଲାଗୁ ହୋଇଥିବା ଏହି ହ୍ରାସ ଯେକୌଣସି ପରିମାଣର ଏଚ୍ବିଏ ରଣ ରାଶି ପାଇଁ ଲାଗୁ କରାଯାଇଛି

ବୟେ ହାଇକୋର୍ଟରେ କାର୍ଯ୍ୟରତ ଜଷିସ୍ ଇନ୍ଦ୍ରକିତ୍ ମହାନ୍ତିଙ୍କୁ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯାଇଛି

ସେ କହିଛନ୍ତି ଦେଶବାସୀଙ୍କ ଲାଗି ଶସ୍ତା ସୁରକ୍ଷିତ ଏବଂ ସ୍ଷାୟୀ ଉର୍ଜା ଉପରେ କେନ୍ଦ ସରକାର ଗୁରୁତ୍ୱାରୋପ କରୁଛନ୍ତି

ଦୁର୍ଗାପ୍ଜା ପାଇଁ ସରକାରୀ ଛୁଟି ଦିବସ ରହିଛି

ମାଙ୍କର ନବରାତ୍ରି ପୂକାର ଆକି ହେଉଛି ଷଷୀ